ସେ କହିଥିଲେ ଯେ ଆକି ଗୁରୁଦିବସ ହୋଇଥିବା ବେଳେ ହଜାର ହଜାର ଶିକ୍ଷକ ରାଜରାସ୍ତାରେ ବସିଛନ୍ତି

ତେଶୁ ଭଲ ଶିକ୍ଷା ଲାଗି ଭଲ ଦରମା ସହ ଭଲ ଶିକ୍ଷକ ରହିବାର ଆବଶ୍ୟକତା ଅଛି

ବିରୋଧ ଦଳଙ୍କ ହଟ୍ଟଗୋଳରେ ଗୃହକାର୍ଯ୍ୟ ଆଗେଇ ପାରିନଥିଲା ପରେ ବାଚସ୍ୱତି ଶ୍ରୀ ଅମାତ ଆସନ୍ତା କାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି

ଆକି ଗୁରୁଦିବସରେ ଆନ୍ଦୋଳନରତ ଶିକ୍ଷକ ଏବଂ ଅଧ୍ଧାପକମାନେ ପ୍ରବଳ ବର୍ଷା ସତ୍ତେ ମହାତ୍ନା ଗାନ୍ଧୀ ମାର୍ଗରେ ଧାରଶା ଅବ୍ୟାହତ ରଖି ସେମାନଙ୍ଙ ଦାବି ପୂରଣ ହେବାଯାଏଁ ଏହା ଚାଲିବ ବୋଲି କହିଛନ୍ତି

ଏଶେ ବିଧାନସଭା ଭିତରେ ଶିକ୍ଷକମାନଙ୍କର ଦାବିକୁ ନେଇ ବିରୋଧୀଦଳମାନେ ମଧ ସମାନୁଭାବେ ସରକାରଙ୍କ ଘେରିଛନ୍ତି

ଏହା କେଉଁ ସଂଗଠନର କାର୍ଯ୍ୟ ତାହା ସ୍ୱଷ୍ୟ ହୋଇନି

ଶୁକ୍ରବାର ପର୍ଯ୍ୟନ୍ତ ଏହିସବୁ ସ୍ଛାନରେ ବର୍ଷା ସ୍ୟାବନା ରହିଛି